ଆରୋଗ୍ୟ ହାର ଦୃଷ୍ଟିରୁ ଦିଲ୍ଲୀ ଶୀର୍ଷରେ ଥିବାବେଳେ ତାହା ପରକ୍ ଲଦାଖ ହରିଆଣା ତେଲଙ୍ଗାନା ଆସାମ ଓ ଗୁଜରାତ ରହିଛି

ଗତ ଜାନୁୟାରୀ ମାସରେ କେବଳ ଗୋଟିଏ ମାତ୍ର ପରୀକ୍ଷାଗାର ପୁଣେସ୍ଥିତ କାତୀୟ ଭୂତାଣୁ ଅଧ୍ୟୟନ ଅନୁଷ୍ଠାନରେ ଥିଲା

ଆଇସିଏମ୍ଆର୍ ମଧ୍ୟ ନମୁନା ପରୀକ୍ଷା ପାଇଁ ପ୍ରତିଦିନ ନୂଆନୂଆ ପରୀକ୍ଷାଗାରଗୁଡ଼ିକୁ ଅନୁମତି ପ୍ରଦାନ କରିବା ଜାରି ରଖିଛି

ଏହା ମଧ୍ୟ ଆକାଶବାଣୀ ଡିଡି ନ୍ୟୁଜ୍ ପିଏମ୍ଓ ଏବଂ ତଥ୍ୟ ଓ ପ୍ରସାରଣ ମନ୍ତ୍ରଣାଳୟ ୟୁଟ୍ୟୁବ୍ ଚ୍ୟାନେଲ୍ରେ ଲାଇଭ୍ ଷ୍ଟ୍ରିମିଂ ହେବ କାର୍ଯ୍ୟକ୍ରମର ହିନ୍ଦୀ ପ୍ରସାରଣ ପରେ ପରେ ଆକାଶବାଣୀ ଏହାର ଆଞ୍ଚଳିକ ଭାଷାନ୍ତରଣ ପ୍ରସାରଣ କରିବ

ଉଭୟ ଦେଶ ମଧ୍ୟରେ ଶେଷ ସାମରିକ ସ୍ତରୀୟ କଥାବାର୍ତ୍ତାରେ ହୋଇଥିବା ଚୁକ୍ତି ଅନୁଯାୟୀ ଏଭଳି ପଦକ୍ଷେପ ନିଆଯାଇଛି ଆଗାମୀ ଦିନରେ ଉଭୟ ଦେଶର ବରିଷ୍ଠ ସାମରିକ ଅଧିକାରୀମାନେ ସମ୍ପର୍ଶ୍ଣ ସୀମା ବିବାଦ ଦୂର କରିବାପାଇଁ ପୁଣି ଆଲୋଚନା କରିବେ

ଭାରତ କହିଛି ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସାଧାରଣ ସ୍ଥିତି ଫେରାଇ ଆଶିବାକୁ ହେଲେ ଚୀନ୍ ସେନାକୁ ସମ୍ପୂର୍ଣ୍ଣଭାବେ ନିଜ ମୂଳ ସ୍ଥାନକୁ ଫେରିଯିବାକୁ ହେବ ଗତ ଶୁକ୍ରବାର ଦିନ ଉଭୟ ଦେଶ ସେନା ଅପସାରଣ ପ୍ରକ୍ରିୟା ସମୀକ୍ଷା କରିଥିଲେ ଉଭୟ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ପାଇଁ ସେନା ଅପସାରଣ ଏକ ପ୍ରମୁଖ ପ୍ରସଙ୍ଗ ବୋଲି ଭାରତ କହିଛି

ପରେ ଏକ ପ୍ରେସ୍ ବିବୃତ୍ତିରେ କୁହାଯାଇଛି ଉଭୟ ଦେଶ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟରେ ସମ୍ପର୍ଶ ସୈନ୍ୟ ଅପସାରଣ ପାଇଁ ରାଜି ହୋଇଛନ୍ତି

ଏଲ୍ଏସି ପ୍ରକୃତ ନିୟନ୍ତ୍ରଣ ରେଖାର ଲଦାଖ୍ରେ ପୂର୍ବ ସ୍ଥିତାବସ୍ଥା ଫେରାଇ ଆଣିବା ଲାଗି ଭାରତ ଏହାର ଅଖଣ୍ଡତା ସହିତ କୌଣସି ସାଲିସ୍ କରିବ ନାହିଁ ବୋଲି ଉତ୍ତରାଞ୍ଚଳ କମାଣ୍ଡ ମ୍ରଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ୱାଇକେ ଯୋଶି କହିଛନ୍ତି

ଜେନେରାଲ୍ ଯୋଶି କହିଛନ୍ତି ଦେଶବାସୀ ସେନାବାହିନୀ ଉପରେ ଯେଉଁ ଆଶା ଓ ବିଶ୍ୱାସ ରଖିଛନ୍ତି ତାହା ସଫଳ କରିବା ଦିଗରେ ଭାରତୀୟ ସେନା ନିରନ୍ତର କାର୍ଯ୍ୟ କରୁଛି

ସୁପ୍ରିମ୍କୋର୍ଟ ବିଚାରପତି ଜଷ୍ଟିସ୍ ଡିଓ୍ୱାଇ ଚନ୍ଦ୍ରଚୃଡ଼ ଏହି ତଥ୍ୟ ଦେଇ କହିଛନ୍ତି ଡିଜିଟାଲ୍ କୋର୍ଟ ସବୁଦିନ ରହିବ ନାହିଁ ଏବଂ ଧୀରେ ଧୀରେ ଅଦାଲତଗୁଡ଼ିକ ପୁନର୍ବାର ସ୍ୱାଭାବିକ ଭାବେ କାର୍ଯ୍ୟ କରିବେ

ଜଷିସ୍ ଚନ୍ଦ୍ରଚଡ଼ କହିଛନ୍ତି ଅଦାଲତରେ ଖୋଲା କୋର୍ଟର ଶୁଶାଣି ସ୍ଥାନ କେହି ନେଇପାରିବେ ନାହିଁ

ଅନ୍ୟପକ୍ଷରେ ପ୍ରଭାବିତ ଲୋକମାନଙ୍କୁ ସୁରକ୍ଷିତ ଭାବେ ବିଭିନ୍ନ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି

କେନ୍ଦ୍ର ସରକାରଙ୍କ ଏହି ନିଷ୍ପଭି ଉପରେ ସନ୍ତୋଷ ପ୍ରକାଶ କରି ଜନ୍ମୁ କାଶ୍ମୀର ଉପରାଜ୍ୟପାଳ ଗିରୀଶ ଚନ୍ଦ୍ର ମୁର୍ମୁ କହିଛନ୍ତି କାଶ୍ମୀର ଉପତ୍ୟକାରେ ଚାଷ କରାଯାଉଥିବା କେଶରକୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ମିଳିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଏହି ଜିଆଇ ଟ୍ୟାଗ୍ ମିଳିବା ସହିତ କାଶ୍କୀର କେଶର ର ଆନ୍ତର୍ଜାତିକ ବଜାରରେ ଚାହିଦା ବୃଦ୍ଧି ପାଇବ ଓ କାଶ୍ମୀର୍ର କେଶର ଚାଷୀମାନଙ୍କୁ ଏ ବାବଦରେ ଅଧିକା ପାଉଣା ମିଳିବ ଉପରାଜ୍ୟପାଳ ଏଥିପାଇଁ କାଶ୍ମୀର୍ର କୃଷି ବିଭାଗ ନିର୍ଦ୍ଦେଶକଙ୍କୁ ଶ୍ରେୟ ଦେଇଛନ୍ତି

ଏଥିପାଇଁ ଉଭୟ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ ଓ କେଶର ଚାଷୀମାନେ ଅଗ୍ରାଧକାର ଭିତ୍ତିରେ କାର୍ଯ୍ୟ କର୍ତ୍ଥଲେ ବୋଲି କହିଥିଲେ ସିବିଆଇ କୋର୍ଟ୍ ଦିଲ୍ଲୀର ସିବିଆଇ କୋର୍ଟ୍ ସମତା ପାର୍ଟିର ପୂର୍ବତନ ଅଧ୍ୟକ୍ଷ ତଥା ପୂର୍ବତନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଷାଶ୍ଡିଜ୍ଙ୍କ ସହଯୋଗୀ ଜୟା ଜେଟ୍ଲୀଙ୍କ ଅଟଳ ବିହାରୀ ବାଜପେୟୀଙ୍କ ସରକାର ସମୟରେ ଅସ୍ତ୍ରଶସ୍ତ କ୍ରୟ ଦୂର୍ନୀତିରେ ଦୋଷୀ ସାବ୍ୟସ୍ତ କରିଛନ୍ତି ଜୟାଙ୍କ ସମେତ ଏହି ମାମଲାରେ ଗୋପାଳ ପାଚର୍ୱାଲ୍ ଏବଂ ଅବସରପ୍ରାପ୍ତ ମେଜର୍ ଜେନେରାଲ୍ ଏସ୍ପି ମୁରଗୟୀଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରାଯାଇଛି